ସେ କହିଛନ୍ତି ଯେ କେନ୍ଦ ସରକାର ରାଜ୍ୟରେ ବହୁକୋଟି ଟଙ୍ଙା ନିବେଶ କରିବା ପାଇଁ ଭିଉିଭ୍ମି ଆବଶ୍ୟକ କରୁଥିବା ବେଳେ ରାଜ୍ୟ ସରକାର ଏଥିରେ ସହଯୋଗ କରୁନାହାନ୍ତି ରାଜ୍ୟରେ ବେକାର ସମସ୍ୟା ଦୂର କରିବା ହେଉଛି ରାଜ୍ୟ ସରକାରଙ୍କ ପ୍ରାଥମିକତା

ଏହି ପ୍ରତିଯୋଗିତାରେ ଅଧିକରୁ ଅଧିକ ଜିଲ୍ଲା ଭାଗ ନେବା ଲାଗି ମନ୍ତ୍ରଶାଳୟ ପକ୍ଷର୍ ଅପିଲ କରାଯାଇଛି

ଅପରପକ୍ଷେ କଟକ ସହରରେ ଥିବା ବିଭିନ୍ତ ଖାଲି ସ୍ସାନରେ ଏଥର ବାଶ ଦୋକାନ ପାଇଁ ଅନୁମତି ମିଳିଛି

ବିଜେପି ପକ୍ଷର୍ ଏକ ର୍ୟାଲି ତରଭା ସହର ପରିକ୍ରମା କରି ବୁକ୍ କାର୍ଯ୍ୟାଳୟଠାରେ ପହଞ୍ ଥୁଲା

ରେଲଓେ କ୍ରାଇମ୍ବ୍ରାଞ ପକ୍ଷରୁ ସୂଚନା ପାଇ ଏହି ଚଢ଼ଉ କରାଯାଇଛି